ଆଜି ଆର୍ସିବି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟୁଥିବା ବେଳେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ

ଏଥିମଧ୍ୟରେ ଆନ୍ଧ୍ରପ୍ରଦେଶ ଅରୁଣାଚଳପ୍ରଦେଶ ମେଘଳୟ ମିଜୋରାମ ଓଡ଼ିଶା ନାଗାଲାଣ୍ଡ ସିକିମ୍ ଆଶ୍ଡାମାନ ନିକୋବର ଓ ଲାକ୍ଷାଦ୍ୱୀପ ଏବଂ ତେଲଙ୍ଗାନା ଓ ଉତ୍ତରାଖଣ୍ଡ ଆଦି ରାଜ୍ୟ ରହିଛି

ବିଭିନ୍ନ ରାଜନୈତିକ ଦଳର ନେତାମାନେ ସାଧାରଣସଭା ରାଲି ଓ ରୋଡ୍ ସୋ ମାଧ୍ୟମରେ ଦଳୀୟ ଓ ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର ଜୋରସୋର ଚଳାଇଛନ୍ତି ବରିଷ୍ଣ ବିଜେପି ନେତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି କହିଛନ୍ତି ବିଜେପି ଜାତିର ବିଜୟ ପାଇଁ ଲଢୁଥିବା ବେଳେ କଂଗ୍ରେସ ନିଜର ବିଜୟ ପାଇଁ ନିର୍ବାଚନ ଲଢୁଛି ଛତିଶଗଡ଼ର ବାଲୋଦ୍ ଜିଲ୍ଲା ନିକଟସ୍ଥ ହାଥୋଡ଼ ଗ୍ରାମରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି କଂଗ୍ରେସ ଏବଂ ଏହାର ମେଷ୍ଟ ଦଳଗୁଡ଼ିକ ଏକ ଅସହାୟ ସରକାର ଗଠନ ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି ଏକ ଦୃଢ଼ ସରକାର ଗଠନ ପାଇଁ ନିର୍ବାଚନ ଲଢୁଛି ସେ କହିଛନ୍ତି ଯେତେବେଳେ ଦୂଢ଼ ସରକାର କ୍ଷମତାରେ ଥାଏ ସେତେବେଳେ ସନ୍ତାସବାଦୀ ଆକ୍ରମଣରେ ଦେଶ ଚୂପ୍ଚାପ୍ ବସିରହେ ନାହିଁ ବିଜେପି ଅଧ୍ୟକ୍ଷ ଅମିତ ଶାହା ଗତକାଲି ଗୁଜରାଟର ଗାନ୍ଧିନଗର ଲୋକସଭା ଆସନରେ ପ୍ରଚାର କରିଛନ୍ତି ଗୋଟିଏ ସପ୍ତାହ ମଧ୍ୟରେ ଗାନ୍ଧିନଗରରେ ଏହା ତାଙ୍କର ଦ୍ୱିତୀୟ ରୋଡ୍ ସୋ ଥିଲା

ଉତ୍ତରାଖଣ୍ଡର ଗଡ଼ୱାଲ୍ ଓ ଶ୍ରୀନଗରଠାରେ ପାର୍ଟିର ପ୍ରାର୍ଥୀ ମନିଶ ଖଣ୍ଡୁରୀଙ୍କ ସପକ୍ଷରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଗାନ୍ଧି ଏହା କହିଛନ୍ତି 'ଗରିବି ପର୍ ବାର୍ ବାହାତର୍ ହଜାର୍' ସ୍କୋଗାନ୍ ଦେଇ ଶ୍ରୀ ଗାନ୍ଧି କହିଛନ୍ତି ଦାରିଦ୍ର୍ୟ ଉପରେ ସେ ପ୍ରଥମ ସର୍ଜକାଲ୍ ଷ୍ଟ୍ରାଇକ୍ କରିବେ ଶ୍ରୀ ଗାନ୍ଧି ଆଲ୍ମୋରା ଓ ହରିଦ୍ୱାରଠାରେ ମଧ୍ୟ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ଗତକାଲି କହିଛନ୍ତି ଲୋକମାନଙ୍କୁ ଏବେ ଦେଶଭକ୍ତିର ଏକ ନୂଆ ସଂଜ୍ଞା ଶିଖାଯାଉଛି ଏବଂ ଯେଉଁମାନେ ଦେଶର ବିବିଧତାକୁ ଗ୍ରହଣ କରୁନାହାନ୍ତି ସେମାନଙ୍କୁ ଦେଶଭକ୍ତର ଆଖ୍ୟା ଦିଆଯାଉଛି

ଚଳଚ୍ଚିତ୍ର ଅଭିନେତା ଓ ବିଜେପି ନେତା ଶତ୍ରୁଘ୍ନ ସିହ୍ନା ଗତକାଲି କଂଗ୍ରେସରେ ସାମିଲ ହୋଇ ବିହାରର ପାଟନାସାହିବ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି

ଆଦିତ୍ୟନାଥ ବିଜେପି ବିଜେପି ନେତା ତଥା ଉଉରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଦିନିକିଆ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଗସ୍ତରେ ଯାଇ ବିଭିନ୍ନ ଜିଲ୍ଲାରେ ନିର୍ବାଚନୀ ସଭାରେ ଯୋଗଦେବେ ଲକ୍ଷ୍ନୌସ୍ଥିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କାରି ଏକ ବିବୃଭିରେ କୁହାଯାଇଛି ଶ୍ରୀ ଆଦିତ୍ୟନାଥ ତେଲଙ୍ଗାନାର ପେଡ଼ାପାଲି ଓ ୟେଲାରେଡିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ସାଧାରଣସଭାରେ ଉଦ୍ବୋଧନ ଦେବେ ପରେ ଶ୍ରୀ ଆଦିତ୍ୟନାଥ ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାର ଅନନ୍ତପୁର ଓ ଶ୍ରୀକଲାହସ୍ତୀରେ ଆୟୋଜିତ ଜନସଭାରେ ଉଦ୍ବୋଧନ ଦେବେ ଇସି ଆଡ୍ସ ଭୋଟ୍ ଗ୍ରହଣ ଦିନ ଓ ଏହାର ଗୋଟିଏ ଦିନ ପୂର୍ବରୁ କୌଣସି ରାଜନୈତିକ ଦଳ ପ୍ରାର୍ଥୀ କିମ୍ବା ଅନ୍ୟ କୌଣସି ସଂସ୍ଥା କମିଶନ ଦ୍ୱାରା ଅନୁମୋଦିତ ହୋଇନଥିବା କୌଣସି ବିଜ୍ଞାପନ ଖବରକାଗଜରେ ପ୍ରକାଶ କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛି କମିଶନ କହିଛି ଶେଷ ସମୟରେ ଏଭଳି ବିଜ୍ଞାପନ ସମସ୍ତ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ ଏଭଳି ପରିସ୍ଥିତିରେ ପ୍ରଭାବିତ ପ୍ରାର୍ଥୀ କିମ୍ବା ଦଳକୁ କୌଣସି ସ୍ୱଷ୍ଟୀକରଣ ଦେବାକୁ ଆଉ ସମୟ ମିଳିନଥାଏ ରାଜନୈତିକ ଦଳଗୁଡ଼ିକର ବିଜ୍ଞାପନଗୁଡ଼ିକୁ ରାଜ୍ୟ ଓ ଜିଲ୍ଲାସ୍ତରରେ ଥିବା ଗଣମାଧ୍ୟମ ପ୍ରମାଣନ ଓ ପର୍ଯ୍ୟବେକ୍ଷଣ କମିଟି ଯାଞ୍ଚ୍ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛି ଏ ନେଇ ନିର୍ବାଚନ କମିଶନ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ରାଜନୈତିକ ଦଳ ପ୍ରାର୍ଥୀ ଓ ସମ୍ଭାଦପତ୍ରଗୁଡ଼ିକୁ ଏ ସଂପର୍କରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମାଲଦୀପ୍ସ ମାଳଦୀପରେ ଗତକାଲି ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ମାଲ୍ଡିଭ୍ସ ଡେମୋକ୍ରାଟିକ୍ ପାର୍ଟି ଏମ୍ଡିପି ବିପୁଳ ସଂଖ୍ୟାଗରିଷ୍ଣତା ହାସଲ କରିଛି

ରାଜଧାନୀ ମାଲେଠାରେ ଦଳ ପକ୍ଷରୁ ଆୟୋଜିତ ବିକୟ ଉହବରେ ରାଷ୍ଟ୍ରପତି ଓ ଶାସକ ମେଣ୍ଟର ମନ୍ତ୍ରୀମାନେ ସାମିଲ ହୋଇଥିଲେ

ଗତକାଲି ବଦୋଦରାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସୀତାରମଣ କହିଛନ୍ତି ଏହି ରିପୋର୍ଟ ପ୍ରକାଶ କରିବା ପୂର୍ବରୁ ଭାରତୀୟ ବାୟୁସେନା ଦେଇଥିବା ବୈଷୟିକ ଓ ତଥ୍ୟଗତ ପ୍ରମାଣକୁ ଭଲଭାବେ ତର୍ଜମା କରିବାର ଆବଶ୍ୟକତା ଥିଲା

ଜେକେ କିଲ୍ଡ ଜାମ୍ଗୁ କାଶ୍ମୀରର ସୋପିଆନ୍ ଜିଲ୍ଲାର ଇମାମ ସାହିବ ଅଞ୍ଚଳରେ ଗତକାଲି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ମୃତକମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରୀୟ କାଶ୍ମୀରର ନୁନ୍ଦେର ଗାନ୍ଦେରବାଲ୍ କିଲ୍ଲାର ରାହିଲ ରଶିଦ୍ ଶେଖ୍ ବୋଲି ଚିହ୍ନଟ ହୋଇଛି ଇମାମ୍ ସାହିବ ଅଞ୍ଚଳର ସାର୍ଗୋଚିଠାରେ ତଲାସି ଅଭିଯାନ ଚାଲିଥିବା ସମୟରେ ଏହି ଗୁଳି ବିନିମୟ ହୋଇଥିଲା ସିବିଆଇ ସର୍ଚ୍ଚେସ୍ ସିବିଆଇ ଏକ ବ୍ୟାଙ୍କ ଜାଲିଆତି ମାମଲାରେ ଗତକାଲି ଭୂଷଣ ପାଓ୍ୱାର ଆଣ୍ଡ୍ ଷ୍ଟିଲ୍ ଲିମିଟେଡ୍ର ନିର୍ଦ୍ଦେଶକ ଓ ପୃଷ୍ଣପୋଷକମାନଙ୍କ ଦିଲ୍ଲୀ ଏନ୍ସିଆର୍ ଚଣ୍ଡୀଗଡ଼ କୋଲକାତା ଓ ଓଡ଼ିଶାରେ ଥିବା କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ କରିଛି ସିବିଆଇ ଏହିସବୁ ନିର୍ଦ୍ଦେଶକ ଓ ପୂଷ୍ଣପୋଷକଙ୍କ ସମେତ କେତେକ ଅଜଣା ସରକାରୀ କର୍ମଚାରୀ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ଅଭିଯୁକ୍ତମାନେ ବ୍ୟାଙ୍କ୍ଗୁଡ଼ିକୁ ଠକିବା ପାଇଁ କେତେକ ଅଜଣା ସରକାରୀ କର୍ମଚାରୀ ଓ ଅନ୍ୟମାନଙ୍କୁ ନେଇ ଏକ ଅପରାଧିକ ଷଡ଼ଯନ୍ତ୍ର ରଚନା କରିଥିଲେ ଏହି ଷଡ଼ଯନ୍ତ୍ର ଆଧାରରେ ଅଭିଯୁକ୍ତମାନେ ବେନାମୀ କମ୍ପାନି ମାଧ୍ୟମରେ ବ୍ୟାଙ୍କର ବହୁ ପରିମାଣର ଅର୍ଥ ଆତ୍ମସାତ କରିଛନ୍ତି

ବର୍ଷା ପାଇଁ ମ୍ୟାଚ୍ ବିଳୟରେ ଆରମ୍ଭ ହୋଇଥିଲା